ଏସ୍ସି ଏଲ୍ଡି ଅଯୋଧ୍ୟା ରାମ ଜନ୍କଭୂମି ବାବ୍ରି ମସ୍ଜିଦ୍ ଜମିବିବାଦର ମଧ୍ୟସ୍ଥତା ଜରିଆରେ ସମାଧାନ ହେବ କି ନାହିଁ ସେ ସଂକ୍ରାନ୍ତରେ ସୁପ୍ରମ୍କୋର୍ଟ ତାଙ୍କର ରାୟକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ଓ ଏହା ଉପରେ ମଧ୍ୟସ୍ଥତାର ଫଳାଫଳର ଗୁରୁତ୍ୱ ବିଷୟରେ ଅଦାଲତ ଅବଗତ ଅଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଏହି ମାମଲା କେବଳ ଜମି ମଧ୍ୟରେ ସୀମିତ ନୁହେଁ ଏହା ଲୋକମାନଙ୍କର ମନୋଭାବ ଓ ଆସ୍ଥା ସହ ଜଡ଼ିତ ଖଣ୍ଡପୀଠ କହିଛନ୍ତି ଏହା କେବଳ ଏକ ଜମି ସଂକ୍ରାନ୍ତ ମାମଲା ନୁହେଁ ଏହା ଲୋକମାନଙ୍କର ମନ ଓ ହୃଦୟ ସହ କଡ଼ିତ ଖଣ୍ଡପୀଠ ପୁଣି କହିଛନ୍ତି ମୋଗଲ ଶାସକ ବାବର୍ କ'ଣ କରିଛନ୍ତି ଓ ତାହାପରେ କ'ଣ ଘଟିଛି ଏହା କେବଳ ସେତିକି ମଧ୍ୟରେ ସୀମିତ ନୁହେଁ ମଧ୍ୟସ୍ଥତା ଜରିଆରେ ଏହାର ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରିବାକୁ ସୁପ୍ରିମ୍କୋର୍ଟ ଉଭୟ ପକ୍ଷଙ୍କୁ କହିଛନ୍ତି

ସରକାରୀ ସ୍ୱତ୍ରରେ କୁହାଯାଇଛି ଆମେରିକାରେ ନିର୍ମିତ ଏହି ଲଢ଼ୁଆ ବିମାନକୁ ଭାରତ ବିରୁଦ୍ଧରେ ବ୍ୟବହାର କରାଯାଇଥିବା ନେଇ ଆମେରିକାଦ୍ୱାରା ପୁଙ୍ଗାନୁପୁଙ୍ଗ ତଦନ୍ତ କରାଯାଉଛି ବୋଲି ଭାରତର ଦୃଢ଼ ବିଶ୍ୱାସ ରହିଛି

ଏହାକୁ କେବଳ ଆତ୍କରକ୍ଷା ଓ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରାଯିବାକୁ ଅନୁମତି ଦିଆଯାଇଥିଲା ମସୁଦ୍ ଅଜ୍ହର୍କୁ କାତିସଂଘ ନିରାପଭା ପରିଷଦର କଟକଣା କମିଟି ନିୟମ ଅନୁସାରେ ଆନ୍ତର୍ଜାତିକ ସନ୍ତାସବାଦୀ ଭାବେ ଘୋଷଣା କରାଯିବାକୁ ମଧ୍ୟ ଭାରତ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି ଭାରତର ଚୀନ୍ ସମେତ ଏ ବିଷୟରେ ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟ ଦେଶଗୁଡ଼ିକ ସହ କଥାବାର୍ତ୍ତା କର୍ତ୍ଥି ପାକିସ୍ତାନ ସନ୍ତାସବାଦକୁ ପ୍ରୋହାହିତ କରୁଛି ଓ ନିରାପଦ ଆଶ୍ରୟ ଯୋଗାଉଛି ବୋଲି ବିଶ୍ୱକୁ ସ୍ୱଷ୍ଟ ସନ୍ଦେଶ ଦେବାପାଇଁ ଭାରତ ଚାହେଁ

ପିଏମ୍ ପ୍ରୟାଗରାଜ କୁମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜ କ୍ୟୁମେଳାକୁ ସଫଳତାର ସହ ସମ୍ପନ୍ନ କରିଥିବାରୁ ଉତ୍ତର ପ୍ରଦେଶ ବିଶେଷକରି ପ୍ରୟାଗରାଜର ଜନସାଧାରଣ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଭୟସୀ ପ୍ରଶଂସା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି କ୍ୟୁମେଳାରେ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ପ୍ରଦର୍ଶନ ହୋଇଥିବାବେଳେ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହାକୁ ମନେ ରଖାଯିବ ସେ କହିଛନ୍ତି ପ୍ରୟାଗରାଜ କ୍ୟୁମେଳା ଅନେକ ରେକର୍ଡ଼ ସ୍ଥାପନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଚତା ଓ ପରିମଳ ପ୍ରତି ଦିଆଯାଇଥିବା ଗୁରୁତ୍ୱ ପରିଦୂଷ୍ଟ ହୋଇଛି ଓ ଅଧିକାଂଶ ଲୋକ ସଫାସୁତୁରା କାର୍ଯ୍ୟ କରିଥିବାର ରେକର୍ଡ଼ ସ୍ପଷ୍ଟି ହୋଇଛି ପରିବହନ ଓ କଳା କ୍ଷେତ୍ରରେ ମଧ୍ୟ ରେକର୍ଡ଼ମାନ ସୂଷ୍ଟି ହୋଇଛି ପ୍ରଧାନମନ୍ତ୍ରୀ କହିଚନ୍ତି କ୍ୟୁର ପରିଚାଳନାପାଇଁ ବୈଷୟିକ ଜ୍ଞାନର ବ୍ୟବହାର ମଧ୍ୟ ପ୍ରଶଂସନୀୟ

ନ୍ତଆଦିଲ୍ଲୀରେ ଏକ ସାୟାଦିକ ସମ୍ମିଳନୀରେ ରାସାୟନିକ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍ସ୍ରଖ ମାଣ୍ଡବୀୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କ ଉଦ୍ବୋଧନ ଦେବେ

ସେହି କେନ୍ଦ୍ରଗୁଡ଼ିକରୁ ଶସ୍ତା ମୂଲ୍ୟରେ ଉତ୍ତମ ମାନର ଔଷଧ ଯୋଗାଇ ଦିଆଯାଉଛି

ଚେନ୍ଦାଇ ଉପକଣ୍ଠରେ ଅବସ୍ଥିତ ଭାଷ୍ଠାଲୁର ନିକଟରେ ସେ ଆୟୁଷ୍କାନ ଭାରତର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିବେ ଓ କିଛି ବଡ଼ ବଡ଼ ମୌଳିକତାଞା ପ୍ରକ୍ସକ୍ର ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ସେ କିଛି ଯୋଜନାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ଭାରତୀୟ ତୈଳ ନିଗମର ଏହି ଟର୍ମିନାଲ୍ ଚେନ୍ନାଇ ସହରତଳି ଅଞ୍ଚଳରେ ସ୍ଥାପିତ ବହ୍ର ହାଇଡ୍ରୋ କାର୍ବନ୍ ଶିଳ୍ପକ୍ ସହାୟତା କରିବ ନ୍ତଆକରି ବିଦ୍ୟୁତିକରଣ ହୋଇଥିବା ଏରୋଡ୍ ତ୍ରିଚି ଓ ସଲେମ୍ ଡିଷ୍ଟିପୁର ରେଳପଥକୁ ସେ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ବହୁ ସଡ଼କ ପ୍ରକଳ୍ପର ଶ୍ରଭାରମ୍ଭ କରିବାର କାର୍ଯ୍ୟସ୍ଚୀ ରହିଛି ସେଠାରେ ଏକ ରାଜନୈତିକ ର୍ୟାଲିରେ ସେ ବିକେପିର ଅଂଶୀଦାର ଦଳ ଏଆଇଏଡିଏମ୍କେ ଓ ପିଏମ୍କେ ସହ ଉଦ୍ବୋଧନ ଦେବେ

ସେ ବେଙ୍ଗାଲୁରୁ ଇଏସ୍ଆଇସି ହସ୍ୱିଟାଲ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ଗର୍ଚ କରିଛନ୍ତି ହୁବାଲି କିମ୍ସ୍ ହସ୍କିଟାଲ୍ର ସୁପର ସ୍ୱେସିଆଲିଟି ବ୍ଲକ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଏହିସବୁ ପ୍ରକଳ୍ପ ରାଜ୍ୟର ଜନସାଧାରଣଙ୍କୁ ଶସ୍ତା ତଥା ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇବ ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଆୟକର ଟ୍ରିବ୍ୟୁନାଲ୍କୁ ମଧ୍ୟ ଉଦ୍ଘାଟନ କରିଚ୍ଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ସିଂ ଭାରତୀୟ ସ୍ଥଳବନ୍ଦର କର୍ତ୍ତ୍ୱପକ୍ଷର ତିନୋଟି ମୌଳିକଡାଞ୍ଚା ପ୍ରକଳ୍ପର ମଧ୍ୟ ଭିଭିପ୍ରସ୍ତର ସ୍ଥାପନ କରିବେ

ଆନ୍ଧ୍ରପ୍ରଦେଶ ଆସାମ ବିହାର ଦିଲ୍ଲୀ ଉତ୍ତର ପ୍ରଦେଶ କେରଳ ମହାରାଷ୍ଟ୍ର ତାମିଲ୍ନାଡ଼ୁ ଏବଂ ଓଡ଼ିଶାରେ ସେହି ପ୍ରକଚ୍ଚଗୁଡ଼ିକୁ ନିର୍ମାଣ କରାଯିବ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଦକ୍ଷତା ବୃଦ୍ଧିପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି

ଜେଟ୍ଲୀ ଟ୍ୟାକ୍ସ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟିକସ ହାରକୁ ହ୍ରାସ କରିବା ସହିତ ଟିକସ ସୀମାକୁ ସମ୍ପ୍ରସାରିତ କରି ରାଜସ୍ୱ ବୃଦ୍ଧି କରାଯିବ ବୋଲି ଭାରତୀୟ ବଣିକ ଓ ଶିଳ୍ପ ମହାସଂଘକୁ ପ୍ରତିଶ୍ରତି ଦେଇଛନ୍ତି ଗତକାଲି ବଣିକ ଓ ଶିଳ୍ପ ମହାସଂଘର ପ୍ରତିନିଧି ଦଳ ଶ୍ରୀ ଜେଟଲୀଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ ଦେଶରେ ଶିଳ୍ପ ଅଭିବୃଦ୍ଧି ସକାଶେ ବ୍ୟାପକ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତି ବଦ୍ଧ ବୋଲି ସେ କହିଥିଲେ

ଏଥିନେଇ ଅର୍ଥମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର କୁମାର ଖାରେ ଓ ବିଶ୍ୱବ୍ୟାଙ୍କ୍ର ଭାରତୀୟ ନିର୍ଦ୍ଦେଶକ ହିସାମ୍ ଆବ୍ଡୋଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ଯେ ଏହି ଋଣ ଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଭାରତୀୟ ମହିଳାମାନେ ଉପକୃତ ହେବେ ଏହି ପ୍ରକଳ୍ପରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ଉଦ୍ୟୋଗଗୁଡ଼ିକୁ ବିଶେଷ ଭାବରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ନେଇ ଲକ୍ଷ୍ୟ ରଖା ଯାଇଛି

ଏହି ଅଧିକାରୀମାନଙ୍କୁ ସିଗ୍ନାଲ୍ ଇଞ୍ଜିନିୟରିଂ ପଦାତିକ ବାହିନୀ ବିମାନ ଚଳାଚଳ ସେନାବାହିନୀ ଆକାଶ ପ୍ରତିରକ୍ଷା ଇଲେକ୍ଟୋନିକ୍ୱ ମେକାନିକାଲ୍ ଇଞ୍ଜିନିୟରିଂ ଆର୍ମି ସର୍ଭିସ୍ କର୍ପସ୍ ଆର୍ମି ଅଡିନାନ୍ୱ କର୍ପସ୍ ଏବଂ ଗୁଇନ୍ଦା ବିଭାଗଗୁଡ଼ିକରେ ସ୍ଥାୟୀ କମିଶନ୍ ପଦବୀରେ ରଖାଯିବ

କେଉଁ ବିଭାଗରେ ସେମାନେ କାମ କରିବାକୁ ଚାହାନ୍ତି ତାହା ମଧ୍ୟ ବାଛିବା ପାଇଁ ସେମାନଙ୍କର ଇଚ୍ଛାଧୀନ ବ୍ୟବସ୍ଥା ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତବର୍ଷ ସ୍ୱାଧୀନତା ଦିବସ ଘୋଷଣା ଅନୁଯାୟୀ ଏହି ନିଷ୍କଭି ନିଆଯାଇଛି ବର୍ତ୍ତମାନ ଭାରତୀୟ ବିମାନ ବାହିନୀର ଫାଇଟର ପାଇଲଟ ସମେତ ସବୁ ବିଭାଗରେ ମହିଳାମାନଙ୍କୁ ନିଯୁକ୍ତ କରାଯାଉଥିବାବେଳେ ଭାରତୀୟ ନୌବାହିନୀରେ ସମୁଦ୍ର ବାହାରେ କାର୍ଯ୍ୟରତ ବିଭାଗଗୁଡ଼ିକରେ ମହିଳାମାନଙ୍କୁ ନିଯୁକ୍ତ ଦିଆଯାଉଛି